ରାଜ୍ୟସଭା ବୈଠକ ଆସନ୍ତା ଗୁରୁବାରଠାରୁ ବସିବ

ଆମ ସମ୍ଭାଦଦାତା ଜଣାଇଛନ୍ତି ନୃତନ ଲୋକସଭାର ଏହା ପ୍ରଥମ ଅଧିବେଶନ ହୋଇଥିବାରୁ ମ୍ରଖ୍ୟତଃ ନବନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ ଲୋକସଭା ବାଚସ୍କତିଙ୍କ ନିର୍ବାଚନ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଏବଂ କେନ୍ଦ୍ର ବଜେଟ୍ ଉପରେ ଏହି ଅଧିବେଶନର କାର୍ଯ୍ୟଧାରା କେନ୍ଦ୍ରିତ ରହିବ ଅଲ୍ ପାର୍ଟି ମିଟିଂ ଜନସାଧାରଣଙ୍କ କଲ୍ୟାଣ କଡ଼ିତ ପ୍ରସଙ୍ଗଗୁଡ଼ିକୁ ଏକତ୍ରିତ ଭାବେ ସମାଧାନ କରିବା ଏବଂ ସଂସଦର ସୁଚାରୁରୂପେ ପରିଚାଳନାରେ ସରକାରଙ୍କ ସହ ମିଳିମିଶି କାର୍ଯ୍ୟ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୂ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ କରିଛନ୍ତି ସେ କହିଛନ୍ତି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଉଠାଯାଉଥିବା ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ସକାରାତ୍ମକ ଆଲୋଚନା ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ଆସନ୍ତାକାଲି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ନୂଆଦିଲ୍ଲୀରେ ରାଜ୍ୟସଭା ଓ ଲୋକସଭାରେ ବିଭିନ୍ନ ଦଳର ନେତାମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି ସେ ନବନିର୍ବାଚିତ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସଂସଦର କାର୍ଯ୍ୟଧାରାରେ ନୃତନ ଉନ୍ମାଦ ଓ ଉଚ୍ଛ୍ୱାସ ଭରିଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି ସବୁ ଦଳ ସେମାନଙ୍କର ରାଜନୈତିକ ମତଭେଦକୁ ପଛରେ ପକାଇ ରାଷ୍ଟ୍ରର ବିକାଶ ଦିଗରେ ଅକ୍ଲାନ୍ତ ଉଦ୍ୟମ କାରି ରଖିବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତୀ ସବୁ ନେତାମାନଙ୍କୁ କହିଛନ୍ତି ଲୋକ ପ୍ରତିନିଧି ଭାବେ ସାଂସଦମାନେ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ କେତେଦୂର ସମର୍ଥ ସେ ବିଷୟରେ ଆତ୍କସମୀକ୍ଷା କରିବା ଆବଶ୍ୟକ

ସେ କହିଛନ୍ତି ସାଂସଦମାନେ ହେଉଛନ୍ତି ଜନସାଧାରଣଙ୍କ ପାଇଁ ଗୃହର କାର୍ଯ୍ୟରେ ବାଧା ଉପୁଜାଇ ସେମାନେ ଲୋକମାନଙ୍କ ହୃଦୟକୁ କୟ କରିପାରିବେ ନାହିଁ ବିନା ବାଧାରେ ଗୃହକାର୍ଯ୍ୟକୁ ସୁଚାରୁର୍ପେ ପରିଚାଳନାପାଇଁ ବୈଠକରେ ସବ୍ର ଦଳ ପକ୍ଷର୍ ସହମତି ପ୍ରକାଶ ପାଇଛି

ରାଷ୍ଟପତି ରାମନାଥ କୋବିନ୍ଦ ଆସନ୍ତା ଗୁରୁବାର ଦିନ ଉଭୟ ଗୃହର ମିଳିତ ବୈଠକରେ ଉଦ୍ବୋଦନ ଦେବେ

ଏହି ଅଧିବେଶନର ଅବ୍ୟବହିତ ପୂର୍ବରୁ ଆକାଶବାଣୀର ସମାଚାର ସେବା ପ୍ରଭାଗ ଆଲୋଚନାର ଏକ ବିଶେଷ କାର୍ଯ୍ୟକ୍ରମ ଇସ୍ୟୁଜ୍ ବିଫୋର ପାର୍ଲାମେଣ୍ଢ ଓ ସଂସଦ୍ କେ ସମଖ୍ସ ମ୍ବଦ୍ଦେ ପ୍ରସାରଣ କରିବ

ଏଥିପାଇଁ ଆସନ୍ତା ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇବ

ଅମିତ୍ ଶାହା ଏବଂ ସ୍କୃତି ଇରାନୀ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେମାନେ ପ୍ରତିନିଧିତ୍ୱ କରୁଥିବା ଗୁଜରାଟ୍ର ଦୁଇଟି ରାଜ୍ୟସଭା ଆସନରୁ ଇସଫା ଦେଇଛନ୍ତି ସେହିଭଳି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେ ବିହାର ରାଜ୍ୟସଭା ଆସନରୁ ଇସ୍ତଫା ଦେଇଛନ୍ତି

ରାଜ୍ୟସଭା ସଦସ୍ୟ ଥିବା ଓଡ଼ିଶାର ଅଚ୍ୟୁତ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ପ୍ରତାପ କେଶରୀ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ରାଜ୍ୟସଭା ପଦରୁ ସେମାନେ ଇସ୍ତଫା ଦେଇଛନ୍ତି

ବିହାର ଏନ୍ସେଫାଲାଇଟ୍ସ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ବିହାରର ମୁଜାଫର୍ପୁର ଓ ଏହାର ଆଖପାଖ ଜିଲ୍ଲାରେ ବ୍ୟାପିଥିବା ମସ୍ତିଷ୍କ କ୍ୱର ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କ୍ରମାର ଚୌବେ ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଏବଂ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ତାଙ୍କ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ମୁକ୍କାଫର୍ପୁର୍ର ଏସ୍କେଏମ୍ସି ହସ୍ୱିଟାଲ୍ଠାରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଏହି ରୋଗର ନିୟନ୍ତ୍ରଣ ଓ ପ୍ରତିକାର ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ବୈଠକରେ ସମୀକ୍ଷା କରାଯାଇଥିଲା ବୈଷୟିକ ଏବଂ ଆର୍ଥକ ସହାୟତା ସମେତ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ନୂଆଦିଲ୍ଲୀକୁ ଫେରିଯିବା ପୂର୍ବରୁ ଡକୁର ହର୍ଷବର୍ଦ୍ଧନ ଆଜି ସନ୍ଧ୍ୟାରେ ପାଟନାଠାରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଉ ଏକ ବୈଠକରେ ଯୋଗ ଦେବେ

ରାଜ୍ୟରେ ପ୍ରଚଣ୍ଣ ଗ୍ରୀଷ୍କପ୍ରବାହ ଜାରି ଥିବାବେଳେ ବେଗୁସରା ପୂର୍ବ ଚମ୍ପାରନ୍ ସୀତାମାଢ଼ି ବୈଶାଳୀ ଓ ଜେହାନାବାଦ୍ ଜିଲ୍ଲାରୁ ମସ୍ତିଷ୍କ ଜ୍ୱର ଓ ସେହିଭଳି ଲକ୍ଷଣ ଥିବା ନ୍ତଆ ମାମଲା ନଜରକୁ ଆସିଛି

ଗଣମାଧ୍ୟମକୁ ଉଦ୍ବୋଧନ ଦେଇ ଶ୍ରୀ ଠାକ୍ରେ କହିଛନ୍ତି ରାମମନ୍ଦିର ନିର୍ମାଣ ପାଇଁ ସରକାର ଏକ ଅଧ୍ୟାଦେଶ ଆଣିବା ଉଚିତ ଆର୍ଚେରୀ ସିଲ୍ଭର୍ ନେଦରଲ୍ୟାଣ୍ଡସ୍ର ଡେନ୍ ବସ୍ଠାରେ ଅନୁଷ୍ଠିତ ବିଶ୍ୱ ତୀରନ୍ଦାଜ୍ ପ୍ରତିଯୋଗିତାରେ ଭାରତର ପୁରୁଷ ତୀରନ୍ଦାକ ଦଳ ଫାଇନାଲ୍ରେ ଚୀନ୍ଠାରୁ ପରାସ୍ତ ହୋଇଛନ୍ତି ଏବଂ ଭାରତକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି

ଚୀନ୍ର ଦିନ୍ ୟାଲିଆଙ୍ଗ୍ ୱେଇ ସାଓସୁଆନ୍ ଏବଂ ଫେଙ୍ଗ୍ ହାଓଙ୍କ ଦଳ ଲଗାତାର ଭଲ ପ୍ରଦର୍ଶନ କରିଥିଲେ

ଭାରତ ଗୋଟିଏ ରୌପ୍ୟ ଏବଂ ମହିଳା ଦଳଗତ ଏବଂ ବ୍ୟକ୍ତିଗତ ପ୍ରତିଯୋଗିତାରେ ଦୁଇଟି ବ୍ରୋଞ୍ଜ୍ ପଦକ ଲାଭକରି ଏହାର ଅଭିଯାନ ଶେଷ କରିଛି

ଆଜି ପାକିସ୍ତାନ ଟସ୍ ଜିତି ଭାରତକ୍ର ବ୍ୟାଟିଙ୍ଗ୍ ପାଇଁ ଆମନ୍ତ୍ରଣ କରିଥିବାବେଳେ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ରୋହିତ୍ ଶର୍ମା ଓ କେ ଏଲ୍ ରାହୁଲ୍ ଦଳୀୟ ସ୍କୋର୍କୁ ଶହେ ରନ୍ ଉପରକ୍ତ ନେବାରେ ସକ୍ଷମ ହୋଇଥିଲେ